ଏହି ବିଲ୍ ଅନୁସାରେ ଖାଦ୍ୟ ବୈଷୟିକଞ୍ଜାନ ଉଦ୍ୟୋଗପତି ବିକାଶ ଓ ପରିଚାଳନା କ୍ଷେତ୍ରର କିଛି ପ୍ରତିଷ୍ଠାନ ଜାତୀୟ ସ୍ତରୀୟ ପ୍ରତିଷ୍ଠାନର ମାନ୍ୟତା ଲାଭ କରିବ ଏଗୁଡ଼ିକ ମଧ୍ୟରେ କୁଣ୍ଡଲୀର ଜାତୀୟ ଖାଦ୍ୟ ବୈଷୟିକଜ୍ଞାନ ଉଦ୍ୟୋଗପତି ବିକାଶ ଓ ପରିଚାଳନା ପ୍ରତିଷ୍ଠାନ ଓ ତାଞ୍ଜାବୁର୍ ର ଭାରତୀୟ ଖାଦ୍ୟ ପ୍ରକ୍ରିୟାକରଣ ବୈଷୟିକଜ୍ଞାନ ପ୍ରତିଷ୍ଠାନ ଅନ୍ତର୍ଭୁକ୍ତ ଏହି ବିଲ୍ ସେହି ଅନୁଷ୍ଠାନଗୁଡ଼ିକୁ ଗବେଷଣା ଓ ଅନ୍ୟାନ୍ୟ କାର୍ଯ୍ୟରେ ସହାୟତା ପ୍ରଦାନ କରିବ ବିଲ୍ ଅନୁସାରେ ଏକ ପ୍ରଶାସକ ମଣ୍ଡଳୀ ଗଠନ କରାଯିବ ବିଲ୍ ସଂକ୍ରାନ୍ତ ଏକ ସ୍ୱଚ୍ଚକାଳୀନ ଆଲୋଚନାରେ ଅଂଶଗ୍ରହଣ କରି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ଏହି ଦୁଇ ଅନୁଷ୍ଠାନର ବିକାଶ ଛାତ୍ରଛାତ୍ରୀମାନଙ୍କୁ ଆକୁଷ୍ଟ କରିବା ସହିତ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଜୀବିକା ନିର୍ବାହନର ପନ୍ଥା ଯୋଗାଇ ପାରିବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ତାଛଡ଼ା ଏହାଦ୍ୱାରା ରପ୍ତାନୀ ମଧ୍ୟ ବୃଦ୍ଧି ପାଇବ ଦୁଇଟିଯାକ ଅନୁଷ୍ଠାନରେ ସଂରକ୍ଷଣ ନୀତି ଲାଗୁ କରାଯିବା ବିଷୟ ମନ୍ତ୍ରୀ କହିଛନ୍ତି

କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହି ବିଲ୍କୁ ଉପସ୍ଥାପନ କରିଛନ୍ତି

ଏହି ବିଲ୍ ଯୋଗୁଁ ଖଣିଜ ପଦାର୍ଥର ସମ୍ପର୍ଣ୍ଣ ବିନିଯୋଗ ହୋଇପାରିବ ଓ ନିଯୁକ୍ତି ସୂଷ୍ଟି ହେବା ସହ ଖଣି କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ପାଇବ

ଏହାଦ୍ୱାରା ବର୍ତ୍ତମାନ ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇଛି ଆସାମ କେରଳ ତାମିଲନାଡୁ ପଶ୍ଚିମବଙ୍ଗ ଓ ପୁଡ଼ୁଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି

କୋବିଡରେ ସଂକ୍ରମିତ ବ୍ୟକ୍ତିମାନଙ୍କ ପାଇଁ ଡାକ ଯୋଗେ ମତଦାନ କରିବାର ସୁବିଧା ପ୍ରଦାନ କରାଯିବ ଏଥିପାଇଁ ଜଣେ ଉଚ୍ଚପଦସ୍ଥ ଅଫିସରଙ୍କଠାରୁ ସାର୍ଟିଫିକେଟ ଆଶିବାକୁ ହେବ

ପ୍ରତ୍ୟେକ ଭୋଟ୍ ଗ୍ରହଣ କେନ୍ଦ୍ରରେ ପାନୀୟ ଜଳ ଭୋଟରମାନଙ୍କ ବସିବା ପାଇଁ ସ୍ଥାନ ଶୌଚାଳୟ ଓ ଜଳର ସୁବିଧା ଉପଲହ୍ଧ କରାଯିବାକୁ ନିର୍ବାଚନ କମିଶନ ସଂପୃକ୍ତ ରାଜ୍ୟଗୁଡ଼ିକର ମୁଖ୍ୟ ନିର୍ବାଚନ ଅଫିସରମାନଙ୍କୁ ନିର୍ଦ୍ଦେଶ ଜାରି କରିଛି ଏହା ବ୍ୟତୀତ ଦିବ୍ୟାଙ୍ଗଜନମାନଙ୍କ ପାଇଁ ସମସ୍ତ ସୁବିଧା କରିବାକୁ ମଧ୍ୟ କମିଶନ ନିର୍ଦ୍ଦେଶ ଦେଇଛି ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରରେ ସାନିଟାଇଜର ରଖାଯିବାକୁ ବାଧ୍ୟତାମୂଳକ କରାଯାଇଛି ଭୋଟରମାନଙ୍କର ଥର୍ମାଲ୍ ଯାଞ୍ଚ କରାଯିବ ଶାରୀରିକ ଦୂରତା ବଜାୟ ରଖିବା ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମ୍ବଳକ କରାଯାଇଛି ଭୋଟରମାନଙ୍କୁ ହାତରେ ପିନ୍ଧିବା ପାଇଁ ଗ୍ଲୋବ୍ସ ଯୋଗାଇ ଦିଆଯିବ କୋଭିଡ ସଂକ୍ରମଣ ପାଇଁ ମତଦାନର ସମୟସୀମାକୁ ଆଉ ଏକଘଷ୍ଟା ବୃଦ୍ଧି କରାଯିବ କିନ୍ତୁ ମାଓବାଦୀ ଉପଦ୍ରତ ଅଞ୍ଚଳଗୁଡ଼ିକରେ ଏହା ଲାଗୁ ହେବ ନାହିଁ କୋବିଡରେ ସଂକ୍ରମିତ ବ୍ୟକ୍ତିମାନେ ଭୋଟ ଗ୍ରହଣ ଶେଷ ହେବାର ଘଣ୍ଟାଏ ପୂର୍ବରୁ ଭୋଟ୍ ଗ୍ରହଣ କେନ୍ଦ୍ରକୁ ଯାଇ ମତଦାନ କରିପାରିବେ ଏହା ସ୍ପାସ୍ଥ୍ୟକର୍ମୀମାନଙ୍କ ତତ୍ତ୍ୱାବଧାନରେ କରାଯିବ

କୋବିଡ୍ ଷ୍ଟେଟସ୍ ମହାରାଷ୍ଟ୍ର ପଞ୍ଜାବ କର୍ଣ୍ଣାଟକ ଗୁଜରାତ ଓ ତାମିଲନାଡ଼ୁରେ ଦୈନିକ କୋବିଡ୍ ସଂକ୍ମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

ମହାରାଷ୍ଟ୍ରରେ ସବୁଠୁ ଅଧିକ ଲୋକ ସଂକ୍ମିତ ହୋଇଥିବାର ଜଣାପଡ଼ିଛି

ସେଗୁଡ଼ିକ ହେଲା ମହାରାଷ୍ଟ୍ର ତାମିଲନାଡ଼ୁ ପଞ୍ଜାବ ମଧ୍ୟପ୍ରଦେଶ ଦିଲ୍ଲୀ ଗୁଜରାତ କର୍ଣ୍ଣାଟକ ଓ ହରିଆନା

ଆଉ ଏକ ପ୍ରଶ୍ୱର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ବିଇଡି ଶିକ୍ଷାର ମାନରେ ଅବନତି ଘଟିଥିବା ସଂକ୍ରାନ୍ତରେ ଅନେକ ଅଭିଯୋଗ ହସ୍ତଗତ ହୋଇଛି ଏଭଳି କ୍ଷେତ୍ରରେ ସଂପୃକ୍ତ କଲେଜଗୁଡ଼ିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବିଷୟ ସେ ଜଣାଇଛନ୍ତି

ଏଲ୍ଆଇସି ଠାକୁର ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଭାରତୀୟ କ୍ରୀବନ ବୀମା ନିଗମର ବେସରକାରୀ କରଣ କରାଯାଇ ନାହିଁ ଲୋକସଭାରେ କିଛି ଅତିରିକ୍ତ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ସରକାର ସ୍ପଚ୍ଛତା ପାଇଁ ଆଇପିଓ ଆଣୁଛନ୍ତି